ଏନେଇ ତାଙ୍କ ଆବେଦନକୁ ଖାରଜ କଲେ ସ୍ପ୍ରପ୍ରମକୋର୍ଟ

ଏହି ସ୍କାଡ ବିଭିନ୍ ସମୟରେ ସରକାରୀ ଓ ଘରୋଇ ଇଂରାଜୀ ମାଧ୍ଧମ ବିଦ୍ୟାଳୟଗୁଡ଼ିକୁ ଅଚାନକ ଗସ୍ତକରି ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗର ଯାଞ କରିବେ

ବିରୋଧୀ କଂଗ୍ରେସ ବିଧାୟକମାନଙ ହଟ୍ଟଗୋଳ ନାରାବାଜି ଯୋଗୁଁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିପାରିନଥିଲା

ଶଙ୍କରାଚାର୍ଯ୍ୟ ଏଥିରେ ପକ୍ଷଭୁକ୍ତ ହୋଇପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି କିନ୍ତୁ ସେ ଚାହିଲେ ଏହି ପ୍ରସଙ୍ଗରେ ନିଜର ମତାମତ ଦେଇପାରିବେ ଏହାକୁ କୋର୍ଟ ଉପଯୁକ୍ତ ମନେକଲେ ଗ୍ରହଶ କରିବେ

ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷର ଓକିଲ ଶ୍ୱେତକେନ୍ଦୁ ମିଶ୍ର ସୂଚନା ଦେଇଛନ୍ତି

ଦକ୍ଷିଶ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ରହିଛି ମାଲକାନଗିରି କିଲ୍ଲାରେ ବର୍ଷା କାରଣରୁ ପୋଲ ଉପରେ ପାଶି ଚାଲିଛି

ଗତରାତିଠାରୁ ଜିଲ୍ଲାର ବିଭିନ୍ନ ସ୍ଚାନରେ ଲଗାଣ ବର୍ଷା କାରି ରହିଛି ଦୁଇଦିନର ବ୍ୟବଧାନ ପରେ ପୁଶି ବର୍ଷା ଯୋଗୁଁ ପ୍ରମୁଖ ନଦୀ ଗୁଡ଼ିକର ଜଳସ୍ତର ବୁଦ୍ଧି ପାଇବା ଆଶଙ୍କା ଦେଖାଦେଇଛି ଇନ୍ଦ୍ରାବତୀ ଟୁରୀ ଗୁନିଥାଟ ଭାସକେଲ ଆଙ୍ଗି ନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଇଛି

ଘଟଶା ସ୍ଥଳରେ ପୁଲିସ ଏବଂ ସିଆଇଏସ୍ଏଫ୍ ମୁତୟନ ଅଛନ୍ତି

ସେମାନଙ୍କ ମଧ୍ଧରୁ ଜଶେ ଶ୍ରମିକଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଚିକିହା ପାଇଁ ପଠା ଯାଇଥିଲା ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଶାପଡିଛି